ଆମକୁ ସେନା ଉପରେ ସମ୍ମର୍ଶ୍ଚ ଭରଷା ରହିଛି

ଦୁନିଆ ଆମର ଇଛା ଶକ୍ତିକୁ ଦେଖୁଛି ଭାରତକୁ ଅସ୍ଥିର କରିବା ପାଇଁ ଆତଙ୍କୀମାନେ ଚେଷ୍ଟା କରୁଛନ୍ତି ଆମର ପ୍ରଗତି ଅଟକି ଯାଉ ଆମ ଦେଶ ଥମି ଯାଉ ବୋଲି ସେମାନେ ଚାହୁଁ ଛନ୍ତି

ସମସତତେ ଭାବୁଛନ୍ତି କି ଏବେ ସବୁ ଅସମ୍ଭବ ସମ୍ଭବ ହେବ

ଗଞ୍ଞାମ ଜିଲ୍ଲାର ସମସ୍ତ ମନ୍ତୀବିଧାୟକ ବିଧାୟିକା ଏବଂ ବିଧାୟକ ଉପସ୍ଥିତ ଥିଲେ

ଆଜି ଦିନିକିଆ ଗଞ୍ଠାମ ଜିଲା ଗସ୍ତ ଅବସରରେ ମୁଖ୍ୟମନ୍ତୀ ଶେରଗଡ଼ଠାରେ ମଧ୍ଧ ବିଭିନ୍ନ ଉନ୍ନୟନମ୍ୱଳକ କାର୍ଯ୍ୟର ଶିଳାନ୍ୟାସ ଓ କେତେକ ପ୍ରକ୍ବର ଉଦଘାଟନ କରିଥ୍ଲେ

ପରୀକ୍ଷାରେ କିପରି ବିଭ୍ରାଟ ନ ସୃଷ୍ଟି ହେବ ସେଥିପାଇଁ ଅଧିକାରୀମାନଙ୍କୁ ପରାମର୍ଶ ପରାମର୍ଶ ଦିଆଯାଇଛି

ତେବେ ପରୀକ୍ଷା ପୂର୍ବରୁ ଅନ୍ୟସବୁ ପରୀକ୍ଷା କେନ୍ଦରେ ସିସିଟିଭି ଲାଗିଯିବ